ବିହାରର ନଗର ଉନ୍ନୟନ ଓ ନିର୍ମାଣ ବିଭାଗ ଅଧୀନସ୍ଥ ବିଡ୍କୋ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ କରିବ ପାଟଣା ମହାନଗର ନିଗମ ଅଧୀନରେ ବେଉର୍ ଓ କର୍ମାଲିଚକରେ ନମାମି ଗଙ୍ଗେ ଯୋଜନାରେ ନିର୍ମିତ ସ୍ୱେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ଉଦ୍ଘାଟନ ହେବ ସେହିଭଳି ସିଓ୍ୱାନ ପୌରପରିଷଦ ଓ ଛପରା ପୌରପରିଷଦ ଅଞ୍ଚଳରେ ଅମୃତ ଯୋଜନାରେ ନିର୍ମିତ ଜଳଯୋଗାଣ ପ୍ରକଳ୍ପର ଲୋକାର୍ପଣ ହେବ ଏହି ଦୁଇ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅହୋରାତ୍ର ଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ ସେହିଭଳି ଅମୃତ ଯୋଜନା ଅଧୀନରେ ମୁଙ୍ଗେର ମହାନଗର ନିଗମ ଓ ଜମାଳପୁର ପୌରପରିଷଦରେ ଜଳଯୋଗାଣ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ନମାମୀ ଗଙ୍ଗେ ଯୋଜନା ଅଧୀନରେ ମୁଜାଫରପୁର ନଦୀ ବିକାଶ ଯୋଜନାର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ଏହି ଯୋଜନା ଦ୍ୱାରା ମୁଜାଫରପୁର ସହରର ତିନୋଟି ଘାଟର ବିକାଶ କରାଯିବ

ଉଭୟ ହୋମିଓପାଥି ଚିକିତ୍ସା ଓ ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ଦକ୍ଷ୍ୟ ଡାକ୍ତର ଯୋଗାଇବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ ଦୁଇଟିଯାକ ବିଲ୍ ଗତ ମାର୍ଚ୍ଚ ମାସରେ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା

ଏହି ନୂତନ ବିଲ୍ ଅଧୀନରେ ହୋମିଓପାଥି କାତୀୟ କମିଶନ ପ୍ରତିଷ୍ଠା କରାଯିବ

ଅଧ୍ୟକ୍ଷଙ୍କ ସମେତ ହୋମିଓପାଥି ଶିକ୍ଷା ବୋର୍ଡର ସଭାପତି ଜାତୀୟ ହୋମିଓପାଥି ଅନୁଷାନର ମହାନିର୍ଦ୍ଦେଶକ ମେଡ଼ିକାଲ୍ ଆସେସ୍ମେଣ୍ଟ ଆଣ୍ଡ୍ ରେଟିଂ ବୋର୍ଡର ସଭାପତି ପ୍ରମୁଖ ଏହି କମିଟିର ସଦସ୍ୟ ରହିବେ

ଡକ୍ଟର ହର୍ଷବର୍ଦ୍ଧନ ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗତକାଲି ଲୋକସଭା ଏବଂ ରାଜ୍ୟସଭାରେ ତାଙ୍କର ବିବୃତ୍ତି ରଖିଛନ୍ତି

ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ ତାମିଲନାଡୁ କର୍ଣ୍ଣାଟକ ଉତ୍ତରପ୍ରଦେଶ ଦିଲ୍ଲୀ ପଣ୍ଟିମବଙ୍ଗ ବିହାର ତେଲଙ୍ଗାନା ଓଡ଼ିଶା ଆସାମ କେରଳ ଏବଂ ଗୁଜରାଟ ଆଦି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ଏହି ରାଜ୍ୟଗୁଡ଼ିକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷାଧିକ ହୋଇଛି କୋଭିଡ ନାଇଷ୍ଟିନର ପରିଚାଳନା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷାକରି ଉଦ୍ୟମ ଜାରି ରଖିଛନ୍ତି ଫଳରେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି

ଅନ୍ୟାନ୍ୟ ସଂକ୍ରମିତ ଦେଶ ତୁଳନାରେ ଏହି ହାର ଯଥେଷ୍ଟ କମ୍ ରହିଛି ସଂକ୍ରମଣ ପ୍ରକାର ଏବଂ ପ୍ରକୋପ ହ୍ରାସ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନେଇ ବିଭିନ୍ନ ମାନ ଉପରେ ଏବେ ଦେଶରେ ଗବେଷଣା ଚାଲିଛି ଭାରତ ସରକାର ସର୍ବୋଚ୍ଚ ସ୍ତରର ରାଜନୈତିକ ଅଙ୍ଗିକାରବଦ୍ଧତା ପ୍ରଦର୍ଶନ କରି କରୋନା ମହାମାରୀର ମୁକାବିଲା କରୁଛନ୍ତି ବୋଲି ଡକ୍ର ହର୍ଷବର୍ଦ୍ଧନ କହିଚ୍ଛନ୍ତି

ଲକଡାଉନର ଏହି ଚାରିମାସ ମଧ୍ୟରେ ଅତିରିକ୍ତ ସ୍ୱାସ୍ଥ୍ୟ ଭିଭିଭୂମି ସୃଷ୍ଟି କରାଯାଇ ପାରିଛି ବୋଲି ସେ କହିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୂନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିହା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିବାରେ ଲାଗିଛି

ଅକ୍ଟିଜେନ୍ ଯୋଗାଣ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଉପଲବ୍ଧ କରାଇବା ଲାଗି ସୁନିଷ୍ଟିତ କରାଇଛନ୍ତି

କେତେ ପରିମାଣର ଅମ୍ଳୁକାନ ଆବଶ୍ୟକ ସେ ସଂପର୍କରେ ଆକଳନ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ତଦନୁଯାୟୀ ଅଧିକ ସଂଖ୍ୟକ ଟ୍ୟାଙ୍କର ବ୍ୟବସ୍ଥା କରାଯାଇ ପାରିବ

ପରିବେଶ ଅନୁକୂଳ ଇସ୍କାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ କରାଯାଇଛି ଏହି ଇସ୍କାତ ପୁଞ୍ଜ ଦ୍ୱାରା ଦେଶ ଆତ୍ମନିର୍ଭରଶୀଳ ହେବା ସହ ପୂର୍ବଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବ ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଇସ୍କାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଇସ୍କାତ ମନ୍ତ୍ରଣାଳୟ ପୂର୍ବୋଦୟ ନୀତିର ଅଶବିଶେଷ ଭାବେ ଏହି ଇସ୍କାତ ପୁଞ୍ଜଗୁଡ଼ିକ ଦେଶର ପୂର୍ବଭାଗ ଛତିଶଗଡ଼ ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ ଓମ୍ ବିର୍ଲା ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବା ଏବଂ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ସରକାରଙ୍କ ନଜରକୁ ଆଣିବା ହେଉଛି ସମସ୍ତ ସାଂସଦଙ୍କ ଗୁରୁଦାୟିତ୍ୱ ସଂସଦର ଚଳିତ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗତକାଲି କୋଭିଡ ନାଇଷ୍ଟିନ ମହାମାରୀ ସତ୍ତ୍ୱେ ଅଂଶଗ୍ରହଣ କରିଥିବା ସଦସ୍ୟମାନଙ୍କୁ ଅଭିନନ୍ଦନ କଣାଇ ସେ ଏହା କହିଛନ୍ତି ଏହି ଅବସରରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଅଧିକ ସଶକ୍ତ କରିବା ତଥା ଏଗୁଡ଼ିକର ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଛନ୍ତି

ପଦ୍ମ ଆୱାର୍ଡ୍ ନୋମିନେସନ ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସରେ ଦିଆଯିବାକୁ ଥିବା ପଦ୍ମ ପୁରସ୍କାର ଗୁଡ଼ିକ ପାଇଁ ଅନ୍ଲାଇନ୍ ନାମ ସୁପାରିଶ କରିବାର ଆଜି ହେଉଛି ଶେଷ ତାରିଖ ସୁପାରିଶଗୁଡ଼ିକୁ କେବଳ ପଦ୍ମ ପୁରସ୍କାର ପୋର୍ଟାଲ୍କୁ ପଠାଯାଇ ପାରିବ ପଦ୍ମ ପୁରସ୍କାର ଗୁଡ଼ିକ ମଧ୍ୟରେ ପଦ୍ମ ବିଭୂଷଣ ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାରମାନ ଦିଆଯାଇଥାଏ ସରକାର ପଦ୍ମ ପୁରସ୍କାରକୁ ଜନସାଧାରଣଙ୍କ ପଦ୍ମ ପୁରସ୍କାରରେ ରୂପାନ୍ତରିତ କରିବାକୁ ପ୍ରତିଶ୍ରତିବଦ୍ଧ ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ନିଜ ନାମ ସମେତ ଅନ୍ୟମାନଙ୍କର ନାମ ସୁପାରିଶ କରିବାକୁ ଅନୁରୋଧ କରାଯାଇଛି ଏଥିପାଇଁ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ କେନ୍ଦ୍ର ମନ୍ତ୍ରଣାଳୟ ଓ ବିଭାଗ ରାଜ୍ୟ ସରକାର ଭାରତ ରତ୍ନ ଓ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଓ ଉତ୍କର୍ଷ ଅନୁଷ୍ଠାନ ଗୁଡ଼ିକୁ ଅନୁରୋଧ କରିଛି

ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ ଖାଦ୍ୟ ସଚିବମାନଙ୍କ ବୈଠକରେ ଏହି ସୂଚନା ମିଳିଛି